ସେହିପରି ଦକିଶ ଉପକୁଳବର୍ଭୀ ଜିଲ୍ଲାଗୁଡ଼ିକ ସହ ଡେଙ୍କାନାଳ ଅନୁଗୁଳ ଓ ଦେବଗଡ଼ କିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଶିପାଗ ବିଭାଗ ସତର୍କ ସୂଚନା ଜାରି କରିଛି

ଏହି ଯୋଚନାରେ ହିତାଧିକାରୀଙ୍ଙୁ ଗ୍ୟାସ ସଂଯୋଗ ଓ ସାମଗ୍ରୀ ବଂଟନ କରାଯାଉଛି ସରକାରଙ୍କ ଏହି ଯୋଜନା ଜଙ୍ଗଲ ସୁରକ୍ଷା ହେବା ସହିତ ପରିବେଷ ସୁରକ୍ଷାରେ ସହାୟକ ହୋଇପାରିବ ଏବଂ ଗରିବ ଲୋକମାନଙ୍କର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ସାଧାରଶ ଲୋକେ ମତବ୍ୟକ୍ତ କରୁଛନ୍ତି

ଦିକ ସଂଘ ପକ୍ଷର୍ ଆୟୋକିତ ଏହି ଆଦୋଳନରେ ବିଭିନ୍ତ ସାମାଜିକ ସଂଗଠନ ଓ ରାଜନୈତିକ ଦଳର କର୍ମକର୍ତା ସାମିଲ ହୋଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଚାନୀୟ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି

ଏଭଳି ଏକ ଅଭାବନୀୟ ଘଟଶା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବରଦାପାଳ ଗାଁରେ